ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ସ୍ୱରକ୍ଷା ବ୍ୟବସ୍ଚା ଗ୍ରହଶ କରାଯାଇଥିଲା

ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ବନ୍ଦ୍ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୂଷ୍ ହୋଇ ନାହିଁ

ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ

ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ସମେତ ସମସ୍ତ ବିଚାରପତି ଏହି ମାମଲାର ଶୁଣାଣି କରିଥିଲେ

ଟ୍ୱିଟ୍ କରି ଶ୍ରୀ ମୋଦୀ ଲୋକମାନଙ୍କର ମତାମତ ମାଇ ଗଭ୍ ଓପନ୍ ଫୋରମ୍ ଓ ନମୋଆପ୍ ଜରିଆରେ ଜଶାଇବା ପାଇଁ ନିବେଦନ କରିଛନ୍ତି

ରେକର୍ଡ କରାଯାଇଥିବା କେତେକ ବାର୍ତ୍ତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରଣ କରାଯିବ

ସମ୍ମଲପୁରର ଏସ୍ପି ମଧ୍ଯ ଘଟଶାର ତଦନ୍ତ କର୍ତଥିବା ଜଣାପଡ଼ିଛି

ଏନେଇ ଆକି ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍ ହେବା ପରେ କିଲ୍ଲା ପ୍ରଶାସନର ତପ୍ରତା ପ୍ରକାଶ ପାଇଛି

ଏହି ଅବସରରେ କଟକଠାରେ ଆୟୋଜିତ ଉହବରେ ରାକ୍ୟ ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମୁଖ୍ୟଅତିଥ ଭାବେ ଯୋଗଦେଇ ଶହୀଦ ଯବାନଙ୍କ ଅମର ଆତ୍ନା ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ସରକାରୀ ଅନୁମତି ତଥା ଲାଇସେନ୍ସ ନ ଥାଇ ବାଣ ଗଛିତ ରଖିଥିବା ଅଭିଯୋଗ କରି ବାଶ ଦୋକାନୀମାନଙ୍ଙୁ ଗତକାଲି କାରଶ ଦର୍ଶାଅ ନୋଟିସ୍ ଦିଆଯାଇଥିଲା